ସମସ୍ତଙ୍କୁ ଟିକା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂହ

ପିଏମ୍ ରିଭ୍ୟ କରୋନା ମହାମାରୀର ମୁକାବିଲା ନିମନ୍ତେ ପରୀକ୍ଷା ଚିହ୍ନଟ ଏବଂ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁର୍ତ୍ୱାରୋପ କରିଛନ୍ତି ଆଜି ନିଜ ସଂସଦୀୟ ଅଞ୍ଚଳ ବାରାଣସୀରେ ଭିଡ଼ିଓ କନ୍ଫରେନ୍ସିଂ କରିଆରେ ପ୍ରଧାନମନ୍ତ୍ରୀ କରୋନା ମହାମାରୀ ପରିସ୍ଥିତିର ସମୀକ୍ଷା କରି ଏହା କହିଛନ୍ତି ସେ କହିଛନ୍ତି ସଂକ୍ରମିତ ବ୍ୟକ୍ତିମାନଙ୍କର ଚିହ୍ନଟ କରିବା ଏବଂ ପରୀକ୍ଷା ରିପୋର୍ଟ ତୁରନ୍ତ ଯୋଗାଇ ଦେବାର ଆବଶ୍ୟକତା ରହିଛି ଏହି ସମୀକ୍ଷା ବୈଠକରେ ଶ୍ରୀ ମୋଦି ବାରାଣସୀରେ କରୋନା ସଂକ୍ରମିତ ରୋଗୀମାନଙ୍କର ଚିକିତ୍ସା ନିମନ୍ତେ କେତେ ପରୀକ୍ଷା କରାଯାଇଛି ଏବଂ ସେମାନଙ୍କ ପାଇଁ ବ୍ୟବହାର ହେଉଥିବା ଶଯ୍ୟା ସଂଖ୍ୟା ଔଷଧ ଟିକା ଏବଂ କେତେ ଜଣ ସହାୟକ କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ ପ୍ରଚାରି ବୁଝିଛନ୍ତି ସଂକ୍ରମିତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଆଜି ଅନୁଷ୍ଠିତ ଆଲୋଚନାରେ ଶ୍ରୀ ମୋଦି ସମସ୍ତଙ୍କୁ ଦୂରତା ବଜାୟ ରଖିବା ଏବଂ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି

ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶରେ କରୋନା ମହାମାରୀର ମୁକାବିଲା ନିମନ୍ତେ କାର୍ଯ୍ୟରତ ଚିକିତ୍ସକ ଏବଂ ମେଡିକାଲ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସେହି କର୍ମଚାରୀମାନେ ସେମାନଙ୍କର କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ଏହି ଭିଡ଼ିଓ କନ୍ଫରେନ୍ସିଂରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ସମସ୍ତ ଜନ ପ୍ରତିନିଧିମାନଙ୍କୁ କରୋନା ମହାମାରୀର ମୁକାବିଲା ନିମନ୍ତେ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ମନମୋହନ ଲେଟର୍ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂହ କରୋନା ମହାମାରୀ ସମ୍ପର୍କରେ ଏକ ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଲେଖିଛନ୍ତି ସେଥିରେ ସେ ଦେଶରେ ଟିକାକରଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ବିଷୟ ଦର୍ଶାଇଛନ୍ତି ସେ କହିଛନ୍ତି ଟିକାକରଣ କ୍ଷେତ୍ରରେ ସଂଖ୍ୟାକୁ ହିସାବକୁ ନେବା ପରିବର୍ତ୍ତେ ଦେଶର ସମସ୍ତ ନାଗରିକଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ପ୍ରଦାନ କରିବା ଆବଶ୍ୟକ ଡକ୍ଟର ସିଂହ କହିଛନ୍ତି ଏଭଳି ଜନସ୍ୱାସ୍ଥ୍ୟ ସହ ଜଡ଼ିତ ଜରୁରୀକାଳୀନ ପରିସ୍ଥିତିରେ ଟିକା ଉତ୍ପାଦନକାରୀମାନଙ୍କୁ ଆର୍ଥିକ ସହାୟତା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଇ ଟିକା ଆବଶ୍ୟକତା ପ୍ରରଣ କରିବା ଜରୁରୀ

ଦେଶରେ ସାନି ସଂକ୍ରମଣ ବୃଦ୍ଧି ପାଇବା ଫଳରେ କରୋନା ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରାଯାଇଛି

ଏହାଫଳରେ ଅଧିକ ପରିମାଣର ଅକ୍ଟିଜେନ୍ ସିଲିଣ୍ଡର୍ କମ୍ ସମୟ ମଧ୍ୟରେ କୋଭିଡ୍ ରୋଗୀଙ୍କ ପାଖରେ ପହଞ୍ଚପାରିବ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅକ୍ୱିଜେନ୍ ପ୍ରାଥମିକ ତଥା ଗୁରୁତ୍ୱପୂର୍୍ଣ ଆବଶ୍ୟକତା ହୋଇଥିବାରୁ ରେଳବାଇ ଏହାର ପରିବହନ ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଅକ୍ୱିଜେନ୍ ଏକ୍ୱପ୍ରେସ୍ ଟ୍ରେନଗୁଡ଼ିକ ଯେଭଳି ଦ୍ରତଗତିରେ ପରିବହନ କରିପାରିବ ସେଥିପାଇଁ ଗ୍ରୀନ୍ କରିଡର୍ ବ୍ୟବସ୍ଥା ଗ୍ରହଣ କରାଯାଇଛି ଏଥିରେ ତରଳୀକୃତ ମେଡିକାଲ୍ ଅକ୍ଟିଜେନ୍ ଏବଂ ଅକ୍ଟିଜେନ୍ ସିଲିଣ୍ଡର୍ ପରିବହନ କରାଯିବ ପୂର୍ବରୁ ଅଧିକ କରୋନା ସଂକ୍ରମିତ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ସରକାର ଏନେଇ ରେଳମନ୍ତ୍ରୀଙ୍କ ଅନ୍ତରୋଧ କରିଥିଲେ ରେଳ ମନ୍ତ୍ରଣାୟ ସୂଚନା ଅନୁଯାୟୀ ରେଳ ବିଭାଗ ଅଧିକାରୀ ରାଜ୍ୟ ପରିବହନ କମିଶନର୍ ଏବଂ ଅକ୍ୱିଜେନ୍ ଉତ୍ପାଦନ କମ୍ପାନୀଗୁଡ଼ିକର ପ୍ରମୁଖମାନଙ୍କର ଏକ ବୈଠକରେ ତରଳୀକୃତ ମେଡିକାଲ୍ ଅକ୍ସିଜେନ୍ ଯୋଗାଣ ନେଇ ବୈଠକ ଅନୁଷିତ ହୋଇଯାଇଛି ରେଳମନ୍ତ୍ରୀ ଶ୍ରୀ ଗୋୟଲ୍ କହିଛନ୍ତି ଦେଶରେ କରୋନା ମହାମାରୀର ମୁକାବିଲା ନିମନ୍ତେ ରେଳ ବିଭାଗ ସବୁମତେ ସହାୟତା ଯୋଗାଇ ଦେଇଛି

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀ ଏବଂ ସେମାନଙ୍କ ପରିବାରର ସୁରକ୍ଷା ନିମିତ୍ତ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ କହିଛି

ଏହି ପରୀକ୍ଷା ଘୁଞ୍ଚବା ଫଳରେ ପରୀକ୍ଷାର୍ଥୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଏଜେନ୍ସି କହିଛି ଏଥିସହିତ ପରୀକ୍ଷାର୍ଥୀମାନେ ଏନ୍ଟିଏ ଅଭ୍ୟାସ ଆପ୍ ଜରିଆରେ ଘରେ ରହି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ ବୋଲି ଏନ୍ଟିଏ ପରାମର୍ଶ ଦେଇଛି

ଏହି ଘଟଣାରେ ଗତବର୍ଷ ଏନ୍ଆଇଏ ଦୋଷାରୋପ ପତ୍ର ଦାଖଲ କରିଥିଲା

ସେ ଏକଥା ମଧ୍ୟ ସ୍ରନିଣ୍ଟିତ କରିଛନ୍ତି ଏହି ଔଷଧ ସ୍ୱଚ୍ଚ ମୂଲ୍ୟରେ ଦେଶର ସବୁ ଅଞ୍ଚଳରେ ଉପଲହ୍ଧ ହେବ

ଡବ୍ୟୁବି କୋଭିଡ୍ କୋଭିଡ୍ ପରିସ୍ଥିତିର ମୁକାବିଲା ନିମନ୍ତେ ପଣ୍ଟିମବଙ୍ଗ ସରକାର ଏକ ଚାରିଜଣିଆ ଟାସ୍କ ଫୋର୍ସ ଗଠନ କରିଛନ୍ତି ଏହି ଟାସ୍କ ଫୋର୍ସ ରାଜ୍ୟରେ ଘରୋଇ ହସ୍କିଟାଲ୍ ଏବଂ ନର୍ସିଂହୋମ୍ଗୁଡ଼ିକରେ ରହିଥିବା କୋଭିଡ୍ ବେଡ୍ର ସୁପରିଚାଳନା ନିମନ୍ତେ ପଦକ୍ଷେପ ଗ୍ରହଣ କରିବ

କୋଭିଡ୍ ମ୍ୟାନେଜ୍ମେଣ୍ଟ୍ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧୀନସ୍ଥ ମେଡିକାଲ୍ଗୁଡ଼ିକୁ କୋଭିଡ୍ ଚିକିତ୍ସା ନିମନ୍ତେ ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜୀବ ଭୂଷଣ ଅବଗତ କରାଇଛନ୍ତି ସେ କହିଛନ୍ତି ଏହାଫଳରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ହସ୍କିଟାଲ୍ ଓ ଶଯ୍ୟା ସଂଖ୍ୟା ଅଭାବ ରହିବ ନାହିଁ

ଏହି ମର୍ମରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ମଧ୍ୟ ଲେଖିଛନ୍ତି କରୋନା ମହାମାରୀ ମୁକାବିଲା ନିମନ୍ତେ ସହଯୋଗ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଆଇପିଏଲ୍ ଆଇପିଏଲ୍ର ଚତ୍ରର୍ଦ୍ଦଶ ସଂସ୍କରଣର ଏକାଦଶ ମ୍ୟାଚ୍ ଆଉ କିଛି ସମୟ ପରେ ଦିଲ୍ଲୀ କ୍ୟାପିଟାଲ୍ ଏବଂ ପଞ୍ଜାବ୍ କିଙ୍ଗ୍ସ୍ ମଧ୍ୟରେ ଅନୁଷ୍ଠିତ ହେବ ମୁମ୍ବାଇର ୱାନ୍ଖଡେ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ